ବିଜେପି ବିହାର ଭଭୁଆ ବିଧାନସଭା ଆସନ ଅକ୍ତିଆର କରିଛି

ପ୍ରସିଦ୍ଧ ବ୍ରିଟିଶ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍ଙ୍କ ପରଲୋକ

ଭୋଟ୍ କାଉଣ୍ଟିଂ ବିହାରର ଆରାରିଆ ଲୋକସଭା ଉପନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ ବିଜୟୀ ହୋଇଛି

ବିଧାନସଭା ଉପନିର୍ବାଚନରେ ବିଜେପି ଭଭୁଆ ବିଧାନସଭା ଆସନ ହାସଲ କରିଥିବା ବେଳେ ଆର୍କେଡି ଜାହାନାବାଦ୍ ଆସନ ଅକ୍ତିଆର କରିଛି

ବିହାରରେ ଆର୍ଜେଡି ସାଂସଦ ମହମ୍ମଦ ତସ୍କିମ୍ଉଦ୍ଦିନ୍ ଏବଂ ବିଧାୟକ ମୁଦ୍ରିକା ସିଂ ଯାଦବ ଏବଂ ବିଜେପି ବିଧାୟକ ଆନନ୍ଦ ଭୂଷଣ ପାଣ୍ଡେଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହୋଇଥିଲା

ଗୋରଖପୁର ଆସନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଏବଂ ଫୁଲପୁର ଆସନରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ପରେ ଏହି ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା

ଆଜିକୁ ମିଶାଇ ଗତ ସାତଦିନ ହେବ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳ ପକ୍ଷରୁ ଲୋକସଭାର କାର୍ଯ୍ୟକ୍ରମକୁ ଅଚଳ କରାଯାଉଥିବା ଦୃଷ୍ଟିରୁ ଏହି ଦୁଇଟି ବିଲ୍କୁ ଗିଲୋଟିନ୍ ମାଧ୍ୟମରେ ପାରିତ କରାଯାଇଛି

ଏହି ବିଲ୍ରେ ବିଭିନ୍ନ ବିଭାଗର ଖର୍ଚ୍ଚ ସହ କର ପ୍ରସ୍ତାବ ଅନ୍ତର୍ଭୁକ୍ତ ବିଭିନ୍ନ ବିଭାଗର ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ ଅନୁମୋଦନ କରିବା ଲାଗି ଗିଲୋଟିନ୍ ଲାଗୁ କରାଯାଇଥିଲା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଲୋକସଭା ବାଚସ୍କତିଙ୍କୁ ପ୍ରଶ୍ନକାଳ ପରେ ତୁରନ୍ତ ଅର୍ଥ ବିଲ୍ ଏବଂ ଆପ୍ରୋପ୍ରିଏସନ୍ ବିଲ୍କୁ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ ସେ କହିଥିଲେ ଗତ ଦୁଇ ସପ୍ତାହ ହେବ ବିରୋଧୀ କ୍ରମାଗତ ଭାବରେ ସରକାରଙ୍କ ଅନୁରୋଧ ସତ୍ତ୍ୱେ ଗୃହ କାର୍ଯ୍ୟ ଅଚଳ କରୁଥିବାରୁ ସେମାନେ ସମସ୍ତ ପ୍ରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଅର୍ଥ ବିଲ୍ ଏବଂ ଆପ୍ରୋପ୍ରିଏସନ୍ ବିଲ୍ ପାରିତ ହେବା ପରେ ନିମ୍ବ ସଦନରେ ବଜେଟ୍ କାର୍ଯ୍ୟକଳାପର ସମାପ୍ତ ଘଟିଛି

ରାଜ୍ୟସଭାରେ ଏହିସବୁ ବିଷୟକୁ ନେଇ ଗୃହ ବାରମ୍ଭାର ମୁଲତବୀ ହେବା ସହ ଆଜି ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଗୃହ ମୁଲତବୀ ରହିଛି ପୂର୍ବରୁ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହୋହଲା ମଧ୍ୟରେ ଅର୍ଥବିଲ୍ ଆଗତ କରାଯାଇଥିଲା

ଏଥିପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ ନେଇ ବିଜ୍ଞାପନ ଦିଆଯାଇଛି ଆଜି ଲୋକସଭାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଏ ସମ୍ପର୍କୀତ ସ୍ଚଚନା ଲିଖିତ ଭାବେ ଉପସ୍ଥାପନ କରିଛନ୍ତି

ରାଜନାଥ ସିଂ ଗୃହମନ୍ତ୍ରୀ ରାଜନାଥ ସିଂ ସାଇବର ଅପରାଧ ସହିତ ସମ୍ପର୍କୀତ ବିପଦଗୁଡ଼ିକୁ ସହଯୋଗ ଭିତ୍ତିରେ ମୁକାବିଲା କରିବା ପାଇଁ ବିଭିନ୍ନ ଦେଶର ପୁଲିସ୍ ଏବଂ ସୁରକ୍ଷା ଏଜେନ୍ସୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଆଜି ନୂଆଦିଲ୍ଲୀରେ ପୁଲିସ୍ ମୁଖ୍ୟମାନଙ୍କ ଆନ୍ତର୍ଜାତିକ ସଂଗଠନର ଦୁଇଦିନିଆ ଏସିଆ ପାସିଫିକ୍ କ୍ଷେତ୍ରିୟ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଏହା କହିଛନ୍ତି ସେ କହିଛନ୍ତି ଜନସାଧାରଣଙ୍କୁ ବିଭିନ୍ନ କ୍ଷେତ୍ରରେ ଡିଜିଟାଲ୍ ଆଧାରିତ ସେବା ଯୋଗାଇ ଦେଇ ସରକାର ଡିଜିଟାଲ୍ ପ୍ରକ୍ରିୟାକୁ ଏକ ନୂଆ ସ୍ତରକୁ ନେଇ ପାରିଛନ୍ତି ଗୃହମନ୍ତୀ କହିଛନ୍ତି ସାରା ବିଶ୍ୱରେ ସାଇବର ନିର୍ଭରଶୀଳତା ଏତେ ବ୍ୟାପକ ହୋଇଛି ଯେଉଁଥିରେ ଉଭୟ ଜନସାଧାରଣ ଏବଂ ସେନା କାର୍ଯ୍ୟକଳାପ ଉପରେ ସାଇବର ଆକ୍ରମଣ ବୃଦ୍ଧି ହେବାରେ ଲାଗିଛି ଅହିର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ଯେ ମାଓବାଦୀ ସମସ୍ୟା ନେଇ କେନ୍ଦ୍ର ସ ରକାର ଏବଂ ଛତିଶଗଡ଼ ସରକାର ସଚେତନ ଅଛନ୍ତି ଏବଂ ମାଓବାଦୀ ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜଧାନୀ ରାୟପୁରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଅହିର କହିଛନ୍ତି ଯେ ଗୁଇନ୍ଦା କାର୍ଯ୍ୟରେ କୌଣସି ବିଫଳ ପରିଦୃଷ୍ଟ ହୋଇନାହିଁ ପୂର୍ଣ୍ଣ ସହଯୋଗରେ ସୁରକ୍ଷା ବାହିନୀ ସେମାନଙ୍କ କାର୍ଯ୍ୟ କରୁଛନ୍ତି ମନ୍ତ୍ରୀ ଶ୍ରୀ ଅହିର ପୁଲସ୍ ଏବଂ ଅର୍ଦ୍ଧ ସାମରିକ ବାହିନୀର ବରିଷ୍ଣ ଅଧିକାରୀଙ୍କୁ ସାକ୍ଷାତ କରି ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ନକ୍ବଲ ବିରୋଧୀ କାର୍ଯ୍ୟକଳାପ ପାଇଁ ଗ୍ରହଶ କରାଯାଇଥିବା କୌଶଳର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବସ୍ତର ଡିଭିଜନର ଆଭ୍ୟନ୍ତରୀଣ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଅତ୍ୟାଧୁନିକ ବିସ୍ଫୋରକ ସାମଗ୍ରୀ ନିରାପତ୍ତା ବାହିନୀ ଯବାନଙ୍କ ପାଇଁ ବଡ଼ ଆହ୍ୱାନ

ଛତିଶଗଡ଼ ସିଆର୍ପିଏଫ୍ ଛତିଶଗଡ଼ର ଦନ୍ତେୱାଡା କିଲ୍ଲାରେ ଭୂମିତଳେ ପୋତା ଯାଇଥିବା ଏକ ଗ୍ରେନେଡ୍ ଲଞ୍ଚର ୟୁବିଜିଏଲ୍ ବିସ୍ଫୋରଣ ହେବା ଯୋଗୁଁ ତିନିଜଣ ସିଆର୍ପିଏଫ୍ ଯବାନ ଆହତ ହୋଇଛନ୍ତି

ଆଜି ନୂଆଦିଲ୍ଲୀଠାରେ ଏକ ସମ୍ଭାଦଦାତା ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ସୌରଶକ୍ତି ଉପରେ ନିର୍ଭର କରି କିଭଳି ମଣିଷମାନଙ୍କ ଜୀବନ ଶୈଳୀରେ ସୁଧାର ଆଣି ହେବ ତାହା ତାଙ୍କ ବିଭାଗର ମୁଖ୍ୟ ଲକ୍ଷ୍ୟ ରହିଛି ତାଙ୍କ ବିଭାଗ ସୌର ବଲବ୍ ବିକଶିତ କରିପାରିଛି ଯାହା ବସ୍ତିରେ ବସବାସ କରୁଥିବା ଜନସାଧାରଣ ଏବଂ ଆଦିବାସୀମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଶିପାରିଛି

ଷ୍ଟିପେନ୍ ହକିଙ୍ଗ୍ ପ୍ରଖ୍ୟାତ ବ୍ରିଟିଶ୍ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍ଙ୍କର ଆଜି କେମ୍ବ୍ରିଜ୍ଠାରେ ପରଲୋକ ଘଟିଛି

ବ୍ଲାକ୍ ହୋଲ୍ ଏବଂ ଆପେକ୍ଷିକତା ଉପରେ ତାଙ୍କର ଆଲୋଡ଼ନ ସୃଷ୍ଟିକାରୀ ଆବିଷ୍କାରପାଇଁ ସେ ପଦାର୍ଥ ତତ୍ତ୍ୱବିତ୍ ଭାବେ ମହନୀୟତା ଅର୍ଜନ କରିଥିଲେ

ଆଲ୍ବର୍ଟ ଆଇନ୍ଷ୍ଟାଇନ୍ଙ୍କ ପରେ ସେ ହେଉଛନ୍ତି ଜଣେ ପ୍ରସିଦ୍ଧ ପଦାର୍ଥ ତତ୍ତ୍ୱବିତ୍

ସେ ବହୁ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟିଫେନ୍ ହକିଙ୍ଗ୍ଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି

ମାଡାଗସ୍କରକୁ କୌଣସି ଭାରତର ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ ତାଙ୍କର ଦୁଇ ଦେଶୀୟ ଗସ୍ତର ଏହାର ହେଉଛି ଚୂଡ଼ାନ୍ତ ପର୍ଯ୍ୟାୟ ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସେଠାକାର ପ୍ରଧାନମନ୍ତ୍ରୀ ଓଲିଭର୍ ମହାଫାଲେ ସୋଲୋନାଦ୍ରସାନା ଭବ୍ୟ ସ୍ୱାଗତ କରିଥିଲେ

ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆରବସାଗରରେ ସୃଷ୍ଟି ହୋଇଥିବା ଲଘ୍ରଚାପର ତୀବ୍ରତା ହ୍ରାସ ପାଇଛି ତେଣ୍ଡ କୌଣସି ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା କମ୍ ରହିଛି ଆକାଶବାଣୀ ସମ୍ଭାଦଦାତାଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଲଘୁଚାପ କାରଣରୁ କୌଣସି ପରିସ୍ଥିତି ମୁକାବିଲା ଲାଗି କେରଳ ଏବଂ ଲାକ୍ଷାଦ୍ୱୀପ ପ୍ରଶାସନିକ ପକ୍ଷରୁ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ପିଏମ୍ ଫାରମର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ନ୍ନଆଦିଲ୍ଲୀଠାରେ ବାର୍ଷିକ କୃଷି ଉନ୍ତି ମେଳାରେ ଚାଷୀମାନଙ୍କୁ ଉଦ୍ବୋଧନ ଦେବେ

ଫାଇନାଲ୍ କିତିଥିବା ଭାରତୀୟ ଖେଳାଳି ସାଇନା ନେହେୱାଲ୍ ପ୍ରଥମ ପର୍ଯ୍ୟାୟରେ ଏହି ଟୂର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ